ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେତା ନିର୍ବାଚିତ କରିବାପାଇଁ ନବ ନିର୍ବାଚିତ ବିଜେପି ସାଂସଦମାନେ ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ମିଳିତ ହେବେ ବିଜେପିର ଏହି ବୈଠକ ପରେ ଶ୍ରୀ ମୋଦି ଆଜି ସନ୍ଧ୍ୟାରେ ପାର୍ଲାମେଣ୍ଟର କେନ୍ଦ୍ରୀୟ ସଭାଗାରରେ ଅନୁଷ୍ଠିତ ହେଉଥିବା ନିବନିର୍ବାଚିତ ଏନ୍ଡିଏ ସାଂସଦମାନେ ଶ୍ରୀ ମୋଦିଙ୍କୁ ନେତା ନିର୍ବାଚନି କରିବେ

ମଙ୍ଗଳବାର ଦିନ ଏନ୍ଡିଏ ନେତାମାନଙ୍କର ଏକ ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଥିଲେ ଏନ୍ଡିଏ ମେଣ୍ଟ ଦେଶର ଆଶା ଓ ଆକାଂକ୍ଷାର ପ୍ରତିନିଧିତ୍ୱ କରୁଛି ସେ କହିଥିଲେ ଏହି ମେଣ୍ଟ ଭାରତର ବିବିଧତାର ପ୍ରତିନିଧିତ୍ୱ କରୁଥିବାରୁ ଦେଶର ପ୍ରଗତି ପାଇଁ ଆଞ୍ଚଳିକ ସ୍ତରରେ ଲୋକମାନଙ୍କର ଆଶା ଆକାଂକ୍ଷା ପୂରଣ ପ୍ରତି ଅଗ୍ରାଧିକାର ଦିଆଯିବା ଉଚିତ ଶ୍ରୀ ମୋଦି ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍ କରି ତାଙ୍କର ଓ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫା ଦେଇଥିଲେ ରାଷ୍ଟ୍ରପତି ସେମାନଙ୍କର ଇସ୍ତଫା ଗ୍ରହଣ କରି ନୂଆ ସରକାର ଗଠନ ହେଲା ପର୍ଯ୍ୟନ୍ତ ଦାୟିତ୍ୱରେ ରହିବାପାଇଁ ଅନ୍ତରୋଧ କରିଛନ୍ତି ନବ ନିର୍ବାଚିତ ଲୋକସଭା ସାଂସଦମାନଙ୍କର ନାମ ତାଲିକା ବିଜ୍ଞପ୍ତି ନିର୍ବାଚନ ଆୟୋଗ ପକ୍ଷରୁ ଜାରି କରାଯିବା ପରେ ନୃଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ ଏହି ବିଜ୍ଞପ୍ତି ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କଲାପରେ ସପ୍ତଦଶ ଲୋକସଭା ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ବିଜୟୀ ପ୍ରାର୍ଥୀମାନଙ୍କର ନାମ ଚୃଡ଼ାନ୍ତ କରିବାପାଇଁ ନିର୍ବାଚନ ଆୟୋଗର ଆଜି ଏକ ବୈଠକ ବସିବ ଏହି ଚଡ଼ାନ୍ତ ତାଲିକା ରାଷ୍ଟ୍ରପତିଙ୍କୁ ଦିଆଯିବ

ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ଦେଇସାରିବା ପରେ ଶ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ପୁରୁଣା ସରକାରଙ୍କ କାର୍ଯ୍ୟକାଳ ସରୁ ସରୁ ଆମର କାର୍ଯ୍ୟ ଯୋଗୁଁ ଯେଉଁ ଉଜ୍ଜବଳ ଆଲୋକ ମିଳିଛି ତାହା କୋଟି କୋଟି ଲୋକଙ୍କ ଜୀବନକୁ ପ୍ରକ୍ୱଳିତ କରିବ ଏକ ନୂଆ ସକାଳ ଓ ନୂଆ ଯୁଗ ଅପେକ୍ଷା କରିଛି

ଲୋକସଭା ନିର୍ବାଚନରେ ପାର୍ଟିର ପରାଜୟ ସଂକ୍ରାନ୍ତରେ କଂଗ୍ରେସର ତୁଙ୍ଗ ନେତାମାନେ ସମୀକ୍ଷା କରୁଛନ୍ତି ପାର୍ଟି ସଭାପତି ରାହୁଲ୍ ଗାନ୍ଧି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ପାର୍ଟିର ଅନ୍ୟ ବରିଷ୍ଣ ନେତାମାନେ ଏହି ବୈଠକରେ ଯୋଗ ଦେଇଛନ୍ତି

ଓଡ଼ିଶା ସିଏମ୍ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫା ଗ୍ରହଣ କରିଛନ୍ତି ଫଳରେ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ରାସ୍ତା ପରିଷ୍କାର ହୋଇଯାଇଛି ନୂଆ ମନ୍ତିମଣ୍ଡଳ ଶପଥ ନେବା ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବା ପାଇଁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦ ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି

ନବୀନ ପଟ୍ଟନାୟକ କ୍ରମାଗତ ପଞ୍ଚମ ଥରପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି

ଲୋକସଭା ସହ ରାଜ୍ୟ ବିଧାନସଭା ପାଇଁ ଏକା ସଙ୍ଗେରେ ଭୋଟ୍ଗ୍ରହଣ ହୋଇଥିଲା ଆସନ୍ତା ବୁଧବାର ପୂର୍ବରୁ ରାଜ୍ୟରେ ନୂଆ ସରକାର ଗଠନ ହେବ ବୋଲି ଖବର ମିଳିଛି

ରାଜ୍ୟପାଳ ଇଏସ୍ଏଲ୍ ନରସିହ୍କାଙ୍କୁ ସାକ୍ଷାତ କରିବାପାଇଁ ସେ ବର୍ତ୍ତମାନ ହାଇଦ୍ରାବାଦ୍ ଯାତ୍ରା କର୍ଚ୍ଛନ୍ତି ପାର୍ଟି ବିଧାୟକମାନଙ୍କ ତାଲିକା ଦାଖଲ କରିସାରିବା ପରେ ସରକାର ଗଠନ କରିବାପାଇଁ ସେ ଦାବି ଉପସ୍ଥାପନ କରିବେ

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ କୁହାଯାଇଛି ଏହି ବୋମା ଇପ୍ସିତ ଦୂରତା ପର୍ଯ୍ୟନ୍ତ ସଠିକ୍ ଲକ୍ଷ୍ୟଭେଦ କରିଛି ପରୀକ୍ଷଣବେଳେ ବୋମାର ସର୍ଚ୍ଚ ମିଶନ୍ ଲକ୍ଷ୍ୟଗୁଡ଼ିକ ସଫଳ ହୋଇଛି ଏବଂ ଏହା ବିଭିନ୍ନ ଯୁଦ୍ଧାସ୍ତ ବହନ କରିବାର କ୍ଷମତା ରଖିଛି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରୁ ସୁଖୋଇ ଯୁଦ୍ଧବିମାନରୁ ସୁପର୍ସୋନିକ୍ ବ୍ରହ୍ମୋସ୍ କ୍ରୁଇଜ୍ କ୍ଷେପଣାସ୍ତକୁ ଆକାଶମାର୍ଗରୁ ସ୍ଥଳଭାଗ ଲକ୍ଷ୍ୟଭେଦୀ ସଫଳ ପରୀକ୍ଷଣର ଦୁଇ ଦିନ ପରେ ଏହି ପରୀକ୍ଷଣ କରାଯାଇଛି

ଆହତ ଛାତ୍ରମାନଙ୍କ ପୌରପାଳିକା ଓ ଅନ୍ୟ ନିକଟସ୍କ ଡାକ୍ତରଖାନାଗ୍ରଡ଼ିକରେ ଚିକିହା କରାଯାଉଛି ଘଟଣାର ଉଚ୍ଚସ୍ତରୀୟ ତଦନ୍ତପାଇଁ ରାଜ୍ୟର ମ୍ରଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ତଦନ୍ତ ପରେ ଆଇନ ଲଙ୍ଘନ କରିଥିବା ଅଭିଯୁକ୍ତଙ୍କୁ କଠୋର ଦଶ୍ଡ ଦିଆଯିବ ବୋଲି ଉପମ୍ରଖ୍ୟମନ୍ତ୍ରୀ କହିଛନ୍ତି ତେଣେ ଅହଜ୍ଞଦାବାଦ ବଦୋଦରା ରାଜକୋଟ୍ ଓ ଅନ୍ୟ ନଗରୀଗ୍ରଡ଼ିକରେ ଅଗ୍ନି ନିରାପତ୍ତା ଯାଞ୍ଚ ନ ହେଲା ପର୍ଯ୍ୟନ୍ତ ସବୁ ଟ୍ୟୁସନ୍ କ୍ଲାସ୍ ବନ୍ଦ୍ ରଖିବାକୁ ପ୍ରଶାସନ ପକ୍ଷର୍ ନିର୍ଦ୍ଦେଶ ଦିଆଯାଇଛି

ଶ୍ରୀଲଙ୍କା ପିଏମ୍ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରେମସିଙ୍ଘେ ବିଦେଶୀ ରାଷ୍ଟ୍ରଦ୍ୱତମାନଙ୍କୁ ପ୍ରତିଶ୍ରତି ଦେଇ କହିଛନ୍ତି ତାଙ୍କ ଦେଶରେ ନିରାପତ୍ତା ବ୍ୟବସ୍ଥା ମଜବୃତ୍ ହୋଇଛି ତେଣୁ ଇଷ୍ଟର ରବିବାର ଆକ୍ରମଣ ପରେ ଜାରି କରାଯାଇଥିବା ଭ୍ରମଣ ନିଷେଧାଦେଶକ୍ତ ପ୍ରତ୍ୟାହାର କରି ନିଆଯାଉ ଶ୍ରୀଲଙ୍କାରେ ଅବସ୍ଥାପିତ ବିଦେଶୀ ରାଷ୍ଟ୍ରଦୃତ ଏବଂ ଉଚ୍ଚାୟୁକ୍ତମାନଙ୍କ ସହ ଗତକାଲି ସନ୍ଧ୍ୟାରେ ବୈଠକ ସମୟରେ ଶ୍ରୀ ବିକ୍ରେମସିଫ୍ଟେ କହିଛନ୍ତି ଦେଶରେ ଜୀବନଯାତ୍ରା ସ୍ୱାଭାବିକ ହୋଇଛି ଏବଂ ସର୍ବାଧିକ ନିରାପଭା ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଭ୍ରମଣ ନିଷେଧାଦେଶ ପ୍ରତ୍ୟାହାର କରି ନିଆଯାଉ

ଇରାନ୍ ସହ ଏହି ଦେଶଗ୍ରଡ଼ିକର ଯୁଦ୍ଧ ଚାଲିଥିଲାବେଳେ ଆମେରିକା ଏହି ଅସ୍ତ୍ରଶସ୍ତ ବିକୁଛି ଅସ୍ତ୍ରଶସ୍ତଗୁଡ଼ିକ ମଧ୍ୟରେ ରହିଛି ବିମାନର ଯନ୍ତପାତି ଗୁଇନ୍ଦା ତଦାରଖକାରୀ ଶତ୍ରକୁ ଠାବ କରିବାପାଇଁ ସାମରିକ ପର୍ଯ୍ୟବେକ୍ଷଣ ଓ ଯୁଦ୍ଧାସ୍ତ ଆଦି ରହିଛି କଂଗ୍ରେସ ସଭାର ଅନ୍ଦ୍ରମୋଦନ ବିନା ସାଉଦୀ ଆରବକୁ ଅସ୍ତ୍ରଶସ୍ତ ବିକିବା ପାଇଁ ହ୍ୱାଇଟ୍ ହାଉସ୍ ଅନ୍ତମୋଦନ ସଂକ୍ରାନ୍ତ ନିୟମ କାର୍ଯ୍ୟକାରୀ ହେବା ପରେ ଏହି ପଦକ୍ଷେପ ନିଆଯାଇଥିବା ସିନେଟ୍ ସଦସ୍ୟ ବବ୍ ମେନେଶେଜ୍ ସ୍କଚନା ଦେଇଛନ୍ତି ୟେମେନ୍ରେ ଚାଲିଥବା ଯୁଦ୍ଧରେ ଆମେରିକାର ସଂଶ୍ରିଷ୍ଟର ସମାପ୍ତି ପାଇଁ କଂଗ୍ରେସ ସଭାର ପ୍ରସ୍ତାବ ଉପରେ ଗତମାସରେ ଡୋନାଲ୍ଡ୍ ଟ୍ରମ୍ପ୍ ଭିଟୋ ପ୍ରୟୋଗ କରିଥିଲେ ଇରାନ୍ ପକ୍ଷରୁ ବିପଦକୁ ପ୍ରତିହତ କରିବାପାଇଁ ଆଞ୍ଚଳିକ ମେଣ୍ଟଗ୍ରଡ଼ିକ ସହ ସହଯୋଗର ଆବଶ୍ୟକତା ଦୃଷ୍ଟିଗ୍ର ଆମେରିକା ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି